ନିର୍ବାଚନ କମିଶନ୍ ଆଜି ନୂଆଦିଲ୍ଲୀରେ ବିଭିନ୍ନ ନିର୍ବାଚନ ସଂସ୍କାର ସଂକ୍ରାନ୍ତରେ ସର୍ଚ୍ଚ ସ୍ୱୀକୃତି ପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡ଼ିକ ସହ ଏକ ବୈଠକରେ ଆଲୋଚନା କରିବେ

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଳି ହାନୋଇରେ ତୃତୀୟ ଭାରତ ମହାସାଗର ସମ୍ମିଳନୀକୁ ଉଦ୍ଘାଟନ କରିବେ ଆଫ୍ଗାନିସ୍ତାନରେ ଇସ୍ଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ମୁଖ୍ୟ ଆବୁସାଦ ଏର୍ହାବି ନାଙ୍ଗାହାର ପ୍ରଦେଶରେ ଆକାଶମାର୍ଗରୁ ବୋମା ମାଡ଼ରେ ପ୍ରାଣ ହରାଇଥିବାର ଖବର ମିଳିଛି

ପିଏମ୍ ଫ୍ଲୁଡ୍ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଜାତୀୟ ଦୁର୍ବିପାକ ପ୍ରତିକ୍ରିୟା ପାଖିରୁ ବନ୍ୟା ବିଧ୍ୱସ୍ତ କେରଳରାଜ୍ୟ ଅଧିକ କେନ୍ଦ୍ରୀୟ ପାର୍ଷି ପାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ରାଜ୍ୟପାଳ ଟିସଦାଶିବଙ୍କୁ ପ୍ରତିଶ୍ରତି ଦେଇଛନ୍ତି

କେରଳ ରାଜ୍ୟପାଳ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ଆଇନ୍ ଶୂଙ୍ଗଳା ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି ଏବଂ କେରଳରେ ରିଲିଫ୍ କିଭଳି ଭାବେ ଚାଲିଛି ତା ବିଷୟରେ ମଧ୍ୟ ଜଣାଇଛନ୍ତି

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ମତାମତ ପାଇଁ କମିଶନ୍ ପକ୍ଷରୁ ମଝିରେ ମଝିରେ ଏଭଳି ବୈଠକ ଡକାଯାଇଥାଏ ଆଗାମୀ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଦୃଷ୍ଟିରୁ ସାମଗ୍ରୀକ ଭୋଟର ତାଲିକା ଏବଂ ଏଥିରେ ସ୍ୱଚ୍ଚତା ଓ ସଠିକତା ପାଇଁ ନିର୍ବାଚନ କମିଶନ୍ ରାଜନୈତିକ ଦଳଗୁଡ଼ିକର ମତାମତ ଲୋଡ଼ି ଏହି ବୈଠକ ଡାକିଛନ୍ତି

ତାମିଲ୍ନାଡୁରେ ସବୁଠାରୁ କମ୍ ବର୍ଷା ହୋଇଥିବା ପାଶିପାଗ ବିଭାଗ ତଥ୍ୟରୁ ଜଣାପଡ଼ିଛି

ଲକ୍ଷାଦ୍ୱୀପରେ ମଧ୍ୟ କମ୍ ବର୍ଷା ହୋଇଛି

ସୀମା ସୁରକ୍ଷା ବାହିନୀ ପକ୍ଷର୍ ଗତକାଲି ଏକ ବିବୃତ୍ତିରେ କୁହାଯାଇଛି କୋରାପୁଟ୍ ମାଲକାନଗିରି ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏଇ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି ଏହି ବିବୃଭିରେ ଏକଥା ମଧ୍ୟ କୁହାଯାଇଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଇବା ଏବଂ ଦରଖାସ୍ତ ପ୍ରକ୍ରିୟା ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗ୍ରଡ଼ିକରେ ସାଧାରଣଜ୍ଞାନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକ ସାହାଯ୍ୟ କରିବେ ନିଯୁକ୍ତି ସଂକ୍ରାନ୍ତରେ ଏହି କେନ୍ଦ୍ରଗୁଡ଼ିକ ପକ୍ଷରୁ ମଧ୍ୟ ପ୍ରଚାରପତ୍ର ବଙ୍କାଯିବ

ଫଳରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ଇନୋଭା କାର୍କୁ ଜୋର୍ରେ ଧକ୍କା ଦେଇଥିଲା

ସେ କହିଛନ୍ତି ଗତ ଚାରିବର୍ଷ ଭିତରେ ଏନ୍ଡିଏ ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟ ଦେଶମାନଙ୍କ ତୁଳନାରେ ଆଗେରେ ଅଛି ଶ୍ରୀ ଜେଟଲୀ ଫେସ୍ବୁକ୍ରେ କହିଛନ୍ତି ଗତ ଚାରିବର୍ଷ ଭିତରେ ବ୍ୟାପକ ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ବ୍ୟବସ୍ଥାକୁ ସ୍ୱଚ୍ଛ କରାଯାଇ ପାରିଛି

ସୁଷମା ଭିଜିଟ୍ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ ଆଜି ହାନୋଇରେ ତୃତୀୟ ଭାରତ ମହାସାଗର ସମ୍ମିଳନୀକୁ ଉଦ୍ଘାଟନ କରିବେ ଭିଏତ୍ନାମ୍ ଓ କାୟୋଡିଆକୁ ପାଞ୍ଚ ଦିନିଆ ଗସ୍ତର ପ୍ରଥମ ଦଫାରେ ଶ୍ରୀମତି ସ୍ୱରାଜ ଗତକାଲି ରାତିରେ ଭିଏତନାମ୍ ରାଜଧାନୀ ହାନୋଇରେ ଯାଇ ପହଞ୍ଚିଛନ୍ତି ସେଠାରେ ଭିଏତନାମ ପ୍ରତିପକ୍ଷ ଫାମ୍ ବିନ୍ ମିନ୍ଙ୍କ ସହ ଷୋଡ଼ଶ ଯୁଗୁ କମିଶନ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ ଭିଏତ୍ନାମ ପ୍ରଧାନମନ୍ତ୍ରୀ ନାଗୁଏଁ ଜୁଆଙ୍ଗ୍ ଫୁକ୍ଙ୍କୁ ମଧ୍ୟ ଆଜି ସେ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ତାପରେ ଶ୍ରୀମତୀ ସ୍ୱରାଜ କାମ୍ଘୋଡ଼ିଆ ପ୍ରତିପକ୍ଷ ପ୍ରାକ୍ ସୋଖର୍ଣ୍ଣଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ ଏବଂ ପ୍ରଧାନମନ୍ତ୍ରୀ ହୁନ୍ସେନ୍ ଓ ରାଷ୍ଟ୍ରପତି ସେ ଚୁମ୍ଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ କାୟୋଡ଼ିଆ ଗସ୍ତ ହେବ ଆଫ୍ଗାନ୍ କିଲ୍ ଆଫ୍ଗାନିସ୍ତାନରେ ଇସ୍ଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ମୁଖ୍ୟ ଆବୃସାଦ ଏର୍ହାବି ନାଙ୍ଗାହାର ପ୍ରଦେଶରେ ଆକାଶମାର୍ଗରୁ ବୋମା ମାଡ଼ରେ ପ୍ରାଣ ହରାଇଥିବାର ଖବର ମିଳିଛି

ଶନିବାର ରାତିରେ ଆଫ୍ଗାନ୍ ଓ ବିଦେଶୀ ସେନାବାହିନୀ ପକ୍ଷର୍ ସ୍ଥଳପଥ ଓ ଆକାଶମାର୍ଗରୁ ମିଳିତ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ଏସୀଆନ୍ ଗେମ୍ସ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟଦଶ ଏସୀୟ କ୍ରୀଡ଼ାରେ ଜାଭ୍ଲିନ୍ ଥ୍ରୋରେ ନିରଜ ଚୋପ୍ରା ଭାରତୀୟ ଆଥ୍ଲେଟ୍ମାନଙ୍କ ମଧ୍ୟରେ ଆଜି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପୁରୁଷ ବିଭାଗ କାଭ୍ଲିନ୍ ଥ୍ରୋରେ ନିରଜ ଓ ଶିବ ପାଲ୍ ସିଂହ ଆଜି ପ୍ରତିଦ୍ୱନ୍ଦୀତା କରିବେ ମହିଳା ଲଙ୍ଗ୍କମ୍ରେ ନିନା ଭରକିଲ୍ ଓ କେମ୍ବ ନୟନା ଆଜି ପ୍ରତିଯୋଗିତା କର୍ତ୍ତିବା ବେଳେ ପୁରୁଷ ହାଇକମ୍ପ୍ରେ ଚେତନ୍ ବାଲ୍ସୁବ୍ରମଣ୍ୟ ସ୍ୱର୍ଷ୍ଣ ପଦକ ପାଇଁ ଉଦ୍ୟମ କରିବେ

ବ୍ୟାଡ୍ମିଣ୍ଟନ୍ରେ ପିଭି ସିନ୍ଧୁ ଓ ସାଇନା ନେହେୱାଲ୍ ଆଜି ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ସିନ୍ଧୁ ଜାପାନ୍ର ଅକାନେ ୟାମାଗୁଚିଙ୍କୁ ଭେଟୁଥିଲା ବେଳେ ସାଇନା ଚୀନ୍ ତାଇପେଇର କ୍ରୁଇଙ୍ଗ୍ ତାଇଙ୍କୁ ଭେଟିବେ ସାଇନା ଓ ସିନ୍ଧୁ ସେମିଫାଇନାଲ୍ରେ ପ୍ରବେଶ କରିଥିବାରୁ ଭାରତ ପାଇଁ ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇସାରିଛି

ମୁଷ୍ଟିଯୁଦ୍ଧରେ ଭାରତର ବିକାଶ କ୍ରିଷ୍ଣ ଓ ଅମିତ ପଙ୍ଘଙ୍କ ସମେତ ଚାରି ଜଣ ପ୍ରତିଯୋଗି ଆଜି ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଅବତିର୍ଣ୍ଣ ହେବେ ମହିଳା ହକିରେ ଭାରତ ଆଜି ଚତୁର୍ଥ ଓ ଚ୍ଚଡ଼ାନ୍ତ ଦଳଗତ ପ୍ରତିଯୋଗିତାରେ ଥାଇଲାଣ୍ଡକୁ ଭେଟିବ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲ୍କୁ ଉଠିସାରିଛି ଭାରତୀୟ ପୁରୁଷ ଓ ମହିଳା ଟିମ୍ଗୁଡ଼ିକ ଆଜି ସ୍କ୍ୱାସ୍ ଓ ଟେବୁଲ୍ ଟେନିସ୍ରେ ପ୍ରାର୍ୟିକ ମ୍ୟାଚ୍ଗୁଡ଼ିକ ଖେଳିବେ ଭାରଉତ୍ତୋଳନ ଅଶ୍ୱାରୋହଣ ଭଲିବଲ୍ କରାଟେ ଓ ନୌଚାଳନାରେ ମଧ୍ୟ ପ୍ରତିଯୋଗିତା କରିବେ ଗତକାଲି ଭାରତ ଆଥ୍ଲେଟିକ୍ରେ ତିନୋଟି ରୌପ୍ୟ ଓ ଅଶ୍ୱାରୋହଣରେ ଦୁଇଟି ରୌପ୍ୟ ଏବଂ ବ୍ରିଜ୍ ପ୍ରତିଯୋଗିତାରେ ଦୁଇଟି ରୌପ୍ୟ ପଦକ ଜିତିଥିଲା